ପିଏନ୍ ନାସିକ୍ ରାମମନ୍ଦିର ଉପରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଶସ୍ତା କଥା କହୁଥିବା ଲୋକମାନଙ୍କୁ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି ନାସିକ୍ର ତପୋବନଠାରେ ବିଜୟ ସଂକଳ୍ପ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେଉଁମାନେ ଏ ବିଷୟ ଉପରେ ଶସ୍ତା ମନ୍ତବ୍ୟ ଦେଉଛନ୍ତି ସେମାନେ ଏଭଳି ମନ୍ତବ୍ୟ ଦେବା ପୂର୍ବରୁ ସତର୍କତା ଅବଲମ୍ଘନ କରିବା ଉଚିତ୍ ସେମାନଙ୍କୁ ସୁପ୍ରିମ୍କୋର୍ଟ ଉପରେ ବିଶ୍ୱାସ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ରାମ ଜନ୍ମଭୂମି ବାବ୍ରି ମସ୍ଜିଦ୍ ମାମଲାର ଶୁଣାଣି ସମ୍ପର୍ଷ୍ଣ କରିବାକୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବା ଲାଗି ସୁପ୍ରିମ୍କୋର୍ଟ ରାଜିହୋଇଥିବାର ଶ୍ରୀ ମୋଦୀ ଜଣାଇଛନ୍ତି ତାଛଡ଼ା ଭାରତୀୟ ସମ୍ଭିଧାନ ଉପରେ ଆସ୍ଥା ରଖିବାକୁ ମଧ୍ୟ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ସେ କହିଛନ୍ତି କାଶ୍ମୀରର ଯୁବକ ଯୁବତୀମାନଙ୍କର ସ୍ୱପୁ ସାକାର ହେବା ଉଚିତ୍ ଓ ପ୍ରତ୍ୟେକ କାଶ୍ମୀରବାସୀଙ୍କୁ ଦେଶ ସସ୍ନେହ ଆଲିଙ୍ଗନ କରୁଛି ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ରରର ବିଜେପି ନେତୃତ୍ୱ ସରକାରଙ୍କର ପ୍ରାଥମିକତା ହେଉଛି ଦେଶର ସୁରକ୍ଷା ସେ ପୁଣି କହିଛନ୍ତି ଦେଶଠୁ ଆଉ କିଛି ବଡ଼ ନାହିଁ

କିନ୍ତୁ ବର୍ତ୍ତମାନ ଭାରତ ବୁଲେଟ୍ ପ୍ରୁଫ୍ ଜାକେଟ୍ ରପ୍ତାନୀ କରୁଛି

ଏହି ଯୋଜନା ସରକାରୀ ବେସରକାରୀ ଭାଗିଦାରୀରେ କାର୍ଯ୍ୟକାରୀ ହେବ

ଏହା ଅନୁସାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷା ଗ୍ରହଣ ଯେପରି ସହଜ ହେବ ସେ ଦିଗରେ ଏହି ବ୍ୟବସ୍ଥା ସାହାଯ୍ୟ କରିବ ମାନବ ସମ୍ଭଳ ବିକାଶ ମନ୍ତ୍ରଣାଳୟ କହିଛି ଅନେକ ଷ୍ଟାର୍ଟ୍ଅପ୍ କମ୍ପାନୀ ଏହି ବୈଷୟିକଜ୍ଞାନର ବିକାଶ କରୁଛନ୍ତି ସେଗୁଡ଼ିକୁ ଚିହ୍ନଟ କରି ଗୋଟିଏ ମଞ୍ଚକୁ ଅଶାଯିବ ଯାହାଦ୍ୱାରା ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ସହଜରେ ସେଗୁଡ଼ିକର ସୁବିଧା ଲାଭ କରିପାରିବେ ଅର୍ଥନୈତିକ ଦୃଷ୍ଟିରୁ ଅନଗ୍ରସର ଶ୍ରେଣୀର ପିଲାମାନେ ସହଜରେ ଓ ମାଗଣାରେ ସେମାନଙ୍କର ଶିକ୍ଷାଗ୍ରହଣ କରିବା ଦିଗରେ ଏହା ସହାୟକ ହେବ

ଆଇଏନ୍ଏକ୍ ମିଡିଆ ଦୁର୍ନୀତି ଅଭିଯୋଗରେ ଶ୍ରୀ ଚିଦାମ୍ଘରମ୍ଙ୍କ ବିରୁଦ୍ଧରେ ମାମଲା ରୁକୁ ହୋଇଥିଲା ଶ୍ରୀ ଚିଦାମ୍ଘରମ୍ଙ୍କ ବିଚାର ବିଭାଗୀୟ ହାକତରେ ରହଣୀ ସମୟ ବୃଦ୍ଧି ପାଇଁ ସିବିଆଇ ଆବେଦନ କରିବା ପରେ ଏହି ପଦକ୍ଷେପ ନିଆଯାଇଛି ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ସିବିଆଇ ପକ୍ଷରୁ କୋର୍ଟ୍ରେ ହାକର ହୋଇ ଏଥିପାଇଁ ଆବେଦନ କରିଥିଲେ ଶ୍ରୀ ଚିଦାୟରମ୍ଙ୍କୁ ଜେଲ୍କୁ ପଠାଯିବାର ପ୍ରଥମ ଦିନଠାରୁ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନାହିଁ ବୋଲି ସେ କହିଥିଲେ ଶ୍ରୀ ଚିଦାୟରମ୍ଙ୍କ ପକ୍ଷର୍ କୋର୍ଟରେ ହାଜର ହୋଇ ବରିଷ୍ଠ ଓକିଲ କପିଲ୍ ଶିବଲ୍ ସିବିଆଇର ଆବେଦନକୁ ବିରୋଧ କରିଥିଲେ

ଗତକାଲି କେନ୍ଦ୍ର କ୍ୟାବିନେଟ୍ରେ ଏହି ଅଧ୍ୟାଦେଶ ଅନୁମୋଦନ ଲାଭ କରିଥିଲା ଏହି ଅଧ୍ୟାଦେଶ ଅନ୍ତସାରେ ଇଲେକ୍ରୋନିକ୍ ସିଗାରେଟ୍ଗ୍ରଡ଼ିକର ଉତ୍ପାଦନ ଆମଦାନୀ ବଣ୍ଟନ ଓ ବିକ୍ୟ ନିଷେଧ କରାଯିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସରକାର ଇ ସିଗାରେଟ୍ ଓ ତତ୍ସମ୍ୟନ୍ଧୀୟ ସାମଗ୍ରୀଗୁଡ଼ିକୁ ନିଷେଧ କରିବା ପାଇଁ ନିଷ୍ପଭି ନେଇଛନ୍ତି କାରଣ ଏହା ଲୋକମାନଙ୍କର ସ୍ୱାସ୍ଥ୍ୟ ବିଶେଷ କରି ଯୁବପିଢ଼ିର ସ୍ୱାସ୍ଥ୍ୟ ପ୍ରତି ଘୋର ବିପଦ ସୃଷ୍ଟି କର୍ରଛି ଶ୍ରୀମତୀ ସୀତାରମଣ ଏକ ମନ୍ତ୍ରୀୟ ଗୋଷ୍ଠୀର ଅଧ୍ୟକ୍ଷ ଅଛନ୍ତି ସେ କହିଛନ୍ତି ଏହି ଅଧ୍ୟାଦେଶ ସ୍ଥାନରେ ପାର୍ଲାମେଣ୍ଟର ଆସନ୍ତା ଅଧିବେଶନରେ ଏକ ବିଲ୍ ଅଶାଯିବ ବର୍ତ୍ତମାନଠାର୍ ଉତ୍ପାଦନ ଆମଦାନୀ ରପ୍ତାନୀ ପରିବହନ ବିକ୍ରୟ ଓ ଏ ସମ୍ଭନ୍ଧୀୟ ବିଜ୍ଞାପନ ଧର୍ଭବ୍ୟ ଅପରାଧ ହେବ ପ୍ରଥମ ଥର ପାଇଁ ଯେଉଁମାନେ ଏହି ନିୟମର ଲଙ୍ଘନ କରିବେ ସେମାନଙ୍କୁ ବର୍ଷେ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଓ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ କୋରିମାନା କରାଯିବ ବାରମ୍ଘାର ନିୟମ ଲଙ୍ଘନ କରିବା ସ୍ଥଳେ ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ

ରାଜନାଥ ତେଜସ୍ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଜି ବେଙ୍ଗାଲୁରୁଠାରେ ଦେଶୀୟ ଞ୍ଜାନକୌଶଳରେ ନିର୍ମିତ ଏଲ୍ସିଏ ତେଜସ୍ ଯୁଦ୍ଧ ବିମାନରେ କିଛିସମୟ ପାଇଁ ଉଡାଣ କରିଥିଲେ ଟ୍ୱିଟ୍ କରି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ତେଜସ୍ ବିମାନରେ ଉଡାଣ କରିବା ତାଙ୍କ ପାଇଁ ଏକ ଅଭୂତପୂର୍ବ ଅଭିଞ୍ଜତା ଥିଲା ସେ କହିଛନ୍ତି ତେଜସ୍ ଏକ ବହୁମୁଖୀ ଯୁଦ୍ଧବିମାନ ଯାହା ଯୁଦ୍ଧ ସମୟରେ ଦେଶର ସୁରକ୍ଷା ପାଇଁ ଅନେକ ଦୂଃସାହସିକ କାର୍ଯ୍ୟ କରିବାକୁ ସକ୍ଷମ ତେଜସ୍ ହେଉଛି ଏକକ ଇଞ୍ଜିନ୍ ବିଶିଷ୍ଟ ଡେଲ୍ଟା ୱିଙ୍ଗ୍ ଥିବା ବହୁମ୍ଖୀ ଯୁଦ୍ଧବିମାନ ଯାହାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ ଦ୍ୱାରା ଦେଶୀୟ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ନୌବାହିନୀ ପାଇଁ ତେଜସ୍ ଯୁଦ୍ଧବିମାନର ସର୍ବଶେଷ ପରୀକ୍ଷଣ ମଧ୍ୟ ବେଙ୍ଗାଲୁରୁ ଓ ଗୋଆରେ କରାଯାଇ ସାରିଛି ଅକ୍ଷଦିନ ପୂର୍ବେ ଏଲ୍ସିଏ ତେଜସ୍କୁ ଭାରତୀୟ ପ୍ରତିରକ୍ଷା ବାହିନୀରେ ସାମିଲ କରାଯିବା ଲାଗି ମଞ୍ଜୁରୀ ଦିଆଯାଇଥିଲା

ତାଙ୍କର ଏହି ଗସ୍ତ କାଳରେ ଶ୍ରୀ ମୋଦୀ ହଷ୍ଟନ୍ ଓ ନ୍ୟୁୟର୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ସେଠାରେ ଉପସ୍ଥିତ ରହିବେ

ତାଙ୍କର ଏହି ଗସ୍ତ କାଳରେ ଶ୍ରୀ ମୋଦୀଙ୍କୁ ବିଲ୍ ଓ ମେଲିନ୍ଦା ଗେଟ୍ସ ଫାଉଶ୍ଡେସନ୍ ଦ୍ୱାରା ଗ୍ଲୋବାଲ୍ ଗୋଲ୍କିପର ସମ୍ମାନରେ ଭୂଷିତ କରାଯିବ ସ୍ପୁଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଦେଶରେ ପରିମଳ କ୍ଷେତ୍ରରେ ବିପୁବ ଆଣିବାରେ ଶ୍ରୀ ମୋଦୀଙ୍କର ନେତୃତ୍ୱ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଉଛି

ଜେକେ ରେଷ୍ଟ୍ରିକ୍ସନ୍ ଜାମ୍ମୁ କାଶ୍କୀରର ନିରାପତ୍ତା ପରିସ୍ଥିତିରେ ଉନ୍ନତି ଘଟିବା ପରେ କାଶ୍କୀର ଉପତ୍ୟକାର ପ୍ରାୟ ସମସ୍ତ ଅଞ୍ଚଳରୁ କଟକଣା ପ୍ରତ୍ୟାହାର କରିନିଆଯାଇଛି

ସମସ୍ତ ଲ୍ୟାଣ୍ଡଲାଇନ୍ ଫୋନ୍ ସେବା କାର୍ଯ୍ୟ କରୁଛି ଓ ଅନେକ ଅଞ୍ଚଳରେ ମୋବାଇଲ୍ ଫୋନ୍ ମଧ୍ୟ କାମ କରୁଛି ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ୍ଗୁଡ଼ିକରେ ସ୍ୱାଭାବିକ ଭାବେ କାର୍ଯ୍ୟ ଚାଲିଛି

ସେମିଫାଇନାଲ୍ରେ ସେ ଗତଥରର ବିଶ୍ୱ ଚାମ୍ପିୟନ୍ ରୁଷର ଜାବୁର୍ ଉଗୁଏବ୍ଙ୍କୁ ଭେଟିବେ

ତାଙ୍କ ସହ ସେଠାକାର ଏକ ଉଚ୍ଚସ୍ତରୀୟ ପ୍ରତିନିଧ୍ୟ ମଣ୍ଡଳ ଓ ବ୍ୟବସାୟିକ ପ୍ରତିନିଧ୍ୟ ଦଳ ଭାରତ ଆସିଛନ୍ତି